ପ୍ରେସିଡେଣ୍ଟ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସ ଦିନ କୃଷକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ କାତୀୟପତାକା ଓ ସାଧାରଣତନ୍ତ୍ର ଦିବସର ଅପମାନକୁ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରିଛନ୍ତି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଉଭୟ ସଭାର ମିଳିତ ବୈଠକରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଦେଶର ସମ୍ଭିଧାନ ଜନସାଧାରଣଙ୍କୁ ବାକ୍ ସ୍ୱାଧୀନତା ପ୍ରଦାନ କରିଛି ଓ ପ୍ରତ୍ୟେକ ନାଗରିକ ନିଷ୍ଠାପରତାର ସହ ଆଇନ କାନୁନ୍ ଓ ନିୟମର ପାଳନ କରିବାକୁ କହିଛି

କାରଣ ଏହି ଆଇନ୍ଗୁଡ଼ିକ କୃଷକମାନଙ୍କୁ ଅଧିକ କ୍ଷମତା ଓ ଅଧିକାର ପ୍ରଦାନ କରୁଛି

ରାଷ୍ଟ୍ରପତି କହିଛନ୍ତି ସେ ଦୃଷ୍ଟିରୁ ଅନେକ ରାଜନୈତିକ ଦଳ ଏହି ସଂସ୍କାରଗୁଡ଼ିକୁ ସମର୍ଥନ ପ୍ରଦାନ କରିଥିଲେ ସେ କହିଛନ୍ତି ସ୍ୱପ୍ରିମକୋର୍ଟ କୃଷି ଆଇନ୍ଗ୍ରଡ଼ିକର କାର୍ଯ୍ୟକାରୀତା ଉପରେ ସ୍ଥଗିତାଦେଶ ଲାଗୁ କରିଛନ୍ତି ଓ ସରକାର ସ୍ରପ୍ରିମକୋର୍ଟଙ୍କ ନିଷ୍ପଭିର ସନ୍ମାନ କରିବେ ରାଷ୍ଟ୍ରପତି କହିଛନ୍ତି ଦେଶର କୃଷକମାନଙ୍କ ଅବସ୍ଥାରେ ଉନ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ମଧ୍ୟରେ କୃଷି ଉପରେ ଏମ୍ଏସ୍ ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଅନ୍ତର୍ଭକ୍ତ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିଛନ୍ତି ଦେଶର ଛୋଟଛୋଟ କୃଷକମାନଙ୍କୁ ସେମାନଙ୍କ ଦ୍ୱାରା ଉତ୍ପାଦିତ କୃଷିକାତ ପଦାର୍ଥଗୁଡ଼ିକ ପାଇଁ ଉପଯୁକ୍ତ ମୂଲ୍ୟ ଦେଇ ସେମାନଙ୍କୁ ଲାଭାନ୍ୱିତ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି କୋବିଡ୍ ନାଇଷ୍ଟିନ୍ର ମୁକାବିଲା ବିଷୟ ଉଲ୍ଲେଖ କରି ଶ୍ରୀ କୋବିନ୍ଦ କହିଛନ୍ତି ସରକାରଙ୍କ ଦ୍ୱାରା ଠିକ୍ ସମୟରେ ନିଷ୍ପଭି ଗ୍ରହଣ ଯୋଗୁଁ ଲକ୍ଷଲକ୍ଷ ଲୋକଙ୍କର କୀବନରକ୍ଷା କରାଯାଇପାରିଛି ଓ ଦେଶରେ କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ରାଷ୍ଟ୍ରପତି କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଅର୍ଥନୀତି ପ୍ରତି ଯେଉଁ କ୍ଷତି ପହଞ୍ଚଥିଲା ଦେଶ ସେଥିରୁ ମୁକୃଳିବା ଆରମ୍ଭ କରିଛି ଏଥିସହିତ ସରକାର ଦେଶର ଜନସାଧାରଣଙ୍କ ଜୀବନରକ୍ଷା ଦିଗରେ ଅହରହ ଉଦ୍ୟମ ଚଳାଇଛନ୍ତି ରାଷ୍ଟପତି କହିଛନ୍ତି ଏଭଳି କଟିଳ ସମୟରେ ମଧ୍ୟ ଭାରତ ବିଶ୍ୱ ପାଇଁ ପୁଞ୍ଜିନିବେଶର ସବୁଠୁ ଉତ୍କୃଷ୍ଟ କେନ୍ଦ୍ରରେ ପରିଣତ ହୋଇଛି

ଏହା ଦେଶର ଯୁବ ସମାଜକୁ ବହୁମାତ୍ରାରେ ସାହାଯ୍ୟ କରୁଛି ସେ କହିଛନ୍ତି କେନ୍ଦ୍ର ସରକାର କାତୀୟ ନିଯୁକ୍ତି ଏଜେନ୍ସିର ସ୍ଥାପନ କରିଛନ୍ତି ଏହାଦ୍ୱାରା ଦେଶର ଯୁବସମାଜ ସରକାରୀ ଚାକିରୀ ପାଇବାପାଇଁ ଅନେକବାର ପରୀକ୍ଷା ଦେବାରୁ ରିହାତି ପାଉଛି

ସେ କହିଛନ୍ତି ନୂଆ ପାର୍ଲାମେଣ୍ଟ ସଦନ ନିର୍ମାଣ ହୋଇଯିବା ପରେ ଏହା ସାଂସଦ ମାନଙ୍କୁ ସେମାନଙ୍କର କାର୍ଯ୍ୟ ସମ୍ପାଦନା ପାଇଁ ଆଧୁନିକ ସୁବିଧାମାନ ଯୋଗାଇବ ରାଷ୍ଟ୍ରପତି କହିଛନ୍ତି ସରକାର ଦେଶର ନାଗରିକମାନଙ୍କର ସ୍ତରକ୍ଷା ପାଇଁ ସମ୍ପର୍ଶ୍ଣ ପ୍ରତିଶ୍ରତିବଦ୍ଧ ଗଲୱ୍ୱାନ ଉପତ୍ୟକା ଘଟଣା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସେଠାରେ ଅଧିକ ସଂଖ୍ୟାରେ ଜବାନମାନଙ୍କୁ ମୁତୟନ କରାଯାଇଛି

ସେ କହିଛନ୍ତି ସରକାର ମଧ୍ୟ ସ୍ଥାନାନ୍ତରିତ ଶ୍ରମିକମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରିଛନ୍ତି

ଶ୍ରୀ କୋବିନ୍ଦ କହିଛନ୍ତି ଗ୍ରାମାଞ୍ଚଳର ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସରକାର ସର୍ବଦା ପ୍ରାଧାନ୍ୟ ଦେଇଆସୁଛନ୍ତି

ସେ କହିଛନ୍ତି 'ହର୍ ଘର୍ ଜଳ ଯୋଜନା' ଅଧୀନରେ ପ୍ରତ୍ୟେକ ପରିବାରକୁ ଜଳ ଯୋଗାଣ ବ୍ୟତୀତ ଜଳର ସଂରକ୍ଷଣ ପାଇଁ ସରକାର ଦ୍ରତ ପଦକ୍ଷେପ ଗ୍ରହଣ କର୍ରଛନ୍ତି

ଦେଶର ବିକାଶରେ ମହିଳାମାନଙ୍କର ଅଂଶଗ୍ରହଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ସେଗୁଡ଼ିକ ମଧ୍ୟରେ ମହିଳାମାନଙ୍କୁ ବିମାନ ବାହିନୀର ଲଢୁଆ ବାହିନୀରେ ଅନ୍ତର୍ଭୁକ୍ତ କରାଯିବା ଓ ସାମରିକ ପୁଲିସ୍ରେ ସାମିଲ୍ କରାଯିବା ଆଦି ଅନ୍ତର୍ଭୁକ୍ତ

ରାଷ୍ଟ୍ରପତି କହିଛନ୍ତି ବ୍ରହ୍କପୁତ୍ର ଓ ବାରାକ୍ ଭଳି ନଦୀଗୁଡ଼ିକୁ ବିକାଶ ପାଇଁ ଉପଯୋଗ କରାଯାଇଛି ଓ ଏଥିରୁ ସମଗ୍ର ଉତ୍ତର୍ବାଞ୍ଚଳ ଉପକୃତ ହେବ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ଲଦାଖ ସ୍ୱୟଂ ଶାସିତ ପାର୍ବତ୍ୟ ପରିଷଦ ନିର୍ବାଚନ ସୁଚାରୁ ରୂପେ ସମ୍ପନ୍ନ ହୋଇଛି

ରାଷ୍ଟ୍ରପତି କହିଛନ୍ତି ସରକାରଙ୍କ ବିକାଶମଳକ ନୀତିକୁ ଜାମ୍ମୁ କାଶ୍ମୀର ଜନସାଧାରଣ ପୂର୍ଣ୍ଣପ୍ରାଣରେ ସମର୍ଥନ କରୁଛନ୍ତି

ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ଅଯୋଧ୍ୟାରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ କରାଯାଉଥିବାର ରାଷ୍ଟ୍ରପତି ତାଙ୍କର ଭାଷଣରେ ଉଲ୍ଲେଖ କରିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଚଳିତ ବର୍ଷଠାରୁ 'ଅମୃତ ମହୋତ୍ସବ' ପାଳନ ଆରମ୍ଭ ହେବ

କଂଗ୍ରେସ ବାମପନ୍ଥୀଦଳ ଅର୍କେଡି ଏନ୍ସିପି ଡିଏମ୍କେ ଟିଏମ୍ସି ଶିବସେନା ସମାଜବାଦୀ ପାର୍ଟି ଓ ଆହୁରି ଅନେକ ଦଳ କୃଷିଆଇନ୍ଗୁଡ଼ିକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିଥିଲେ

ସରକାରୀ ଖର୍ଚ୍ଚ ବୃଦ୍ଧିଦ୍ୱାରା ଅଭିବୃଦ୍ଧି ତ୍ୱରାନ୍ୱିତ ହେବାର ଏଥିରେ କୃହାଯାଇଛି

ରପ୍ତାନୀ ଓ ସରକାରୀ ଖର୍ଚ୍ଚ ଅର୍ଥନୈତିକ ଅଭିବୃଦ୍ଧିକୁ ନିମ୍ବଗାମୀ ହେବାରୁ ରକ୍ଷା କରିଥିବାର ଏଥିରେ ଉଲ୍ଲେଖ ରହିଛି

ଦେଶର ଅର୍ଥନୈତିକ ଅଭିବୃଦ୍ଧି ଅତିମାତ୍ରାରେ ହ୍ରାସ ପାଇଁ ପୁନର୍ବାର ପ୍ରର୍ବାବସ୍ଥାକ୍ ଫେରିବା ବିଷୟରେ ଅର୍ଥନୈତିକ ସର୍ବେକ୍ଷଣରେ ପ୍ରଙ୍ଗାନ୍ଦ୍ରପ୍ରଙ୍ଗ ବିଶ୍ଳେଷଣ କରାଯାଇଛି ଏଭଳି ଜଟିଳ ସମୟରେ ଅର୍ଥନୈତିକ ସ୍ୱଧାର ପାଇଁ କୃଷିକ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର ରିପୋର୍ଟରେ ଉଲ୍ଲେଖ ରହିଛି କୋବିଡ୍ ସଂକ୍ରମଣ ଯୋଗୁଁ କଞ୍ଚାମାଲ୍ ଉତ୍ପାଦନ ଓ ନିର୍ମାଣ କ୍ଷେତ୍ରର ବିକାଶ ହାର ସବୁଠୁ ଅଧିକ ନିମ୍ବଗାମୀ ହୋଇଥିବାର ରିପୋର୍ଟରେ ଉଲ୍ଲେଖ ରହିଛି ଆର୍ଥକ ଦାୟିତ୍ୱବାନତା ଉପରେ ଅଧିକ ଗୁରୁତ୍ ଦିଆଯିବା ସହ ଆର୍ଥିକ ନୀତିରେ ସୁଧାର ପାଇଁ ରିପୋର୍ଟରେ ସୁପାରିସ୍ କରାଯାଇଛି ରିପୋର୍ଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଅର୍ଥନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାର କୁହାଯାଇଛି ପାର୍ଲାମେଣ୍ଟ ଆଡ୍ଜଣ୍ଣ ପାର୍ଲାମେଣ୍ଟ୍ର ଉଭୟ ସଭାର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ନକଲ ଆଜି ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପିତ ହୋଇଛି

ପରଲୋକ ଗମନ କରିଥିବା ଉପସ୍ଥିତ ସାଂସଦ ସ୍ରରେଶ ଅଙ୍ଗାଡ଼ି ଓ ପୂର୍ବତନ ସାଂସଦ ରାମବିଳାସ ପାସୱାନ୍ ତରୁଣ ଗୋଗୋଇ ମୋତିଲାଲ ଭୋରା ଯଶଓ୍ୱନ୍ତ୍ ସିଂହ ଅହମ୍ମଦ ପଟେଲ୍ ଓ ଅନ୍ୟ ସଦସ୍ୟମାନଙ୍କ ପ୍ରତି ଲୋକସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା

କୃଷକମାନଙ୍କ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯିବାକୁ କଂଗ୍ରେସ ଡିଏମ୍କେ ସମାଜବାଦୀ ପାର୍ଟ ଆର୍କେଡି ଓ ଅନ୍ୟ ଦଳମାନେ ଦାବି କରିଥିଲେ ଉଭୟ ସଭାକୁ ଆଜିପାଇଁ ମୁଲତବୀ ରଖାଯାଇଛି ସୋମବାର ଦିନ ଦୁଇ ସଭାର କାର୍ଯ୍ୟଧାରା ଆରମ୍ଭ ହେବ ଭର୍ଚ୍ଚଆଲ୍ ୟୁନିଭର୍ସିଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ଦେଶରେ ଭର୍ଚୁଆଲ୍ ବିଶ୍ୱବିଦ୍ୟାଳୟମାନ ସ୍ଥାପନ କରିବାକୁ ସରକାର ଖୁବ୍ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ